ଆସନ୍ତାକାଲିଠାରୁ କୁକୁଡ଼ାମରା ଅଭିଯାନ

ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ଶିଶୁ କଲ୍ୟାଣ କମିଟି ଓ ପୁଲିସ୍ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିବେ

ମାମଲା ବର୍ଭମାନ ପର୍ଯ୍ୟନ୍ତ ତଦନ୍ତ ପରିସରଭ୍ବକ୍ତ ରହିଛି

ଆଜି ଏହି ଟିମ୍ ଯାଞ ପରେ ସମସ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ତାପନ କରିବେ ସେହିପରି କେନ୍ଦ୍ରୀୟ ଶିଶୁ ସୁରକ୍ଷା ଆୟୋଗର ଦୁଇଜଶିଆ ପ୍ରତିନିଧି ଦଳ ଆକି ବଲାଙ୍ଗିର ଜିଲ୍ଲାରେ ଥିବା ବିଭିନ୍ନ ଶିଶୁ ଆଶ୍ରୟ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିବା ସହ ଯାଞ୍ କରିଥିବା ସ୍ଚନା ମିଳିଛି

ଆଜି ମଧ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କୋର୍ଟ କଚେରି ବନ୍ଦ୍ ରହିଚି

ସେଠାରେ ଗ୍ରାମବାସୀ ଓ ପ୍ରଶାସନ ତରଫରୁ ଏକ ଶୋକସଭା ଅନୁଷିତ ହୋଇଥିଲା

ସାଧାରଣ ମଣିଷ ଶୀତ ଋତୁରେ ଶୀତବସ୍ତ ପରିଧାନ କରିବା ଭଳି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମଧ ଶୀତଦିନେ ଶୀତବସ୍ତରେ ଭୃଷିତ ହେଉଛନ୍ତି